ରିକଭରି ରେଟ୍ ସରକାର କହିଛନ୍ତି ଦେଶରେ ପ୍ରଥମଥର ପାଇଁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କ ସଂଖ୍ୟାକୁ ଅତିକ୍ରମ କରିଯାଇଛି

ସେହି ସହରଗୁଡ଼ିକ ମଧ୍ୟରେ ମୃମ୍ୟାଇ ଅହନ୍ମଦାବାଦ ଚେନ୍ନାଇ କୋଲକାତା ଦିଲ୍ଲୀ ଓ ବେଙ୍ଗାଲୁରୁ ରହିଛି ଏହି ଟିମ୍ଗୁଡ଼ିକ ସେହିସବୁ ସହରକୁ ଆସନ୍ତା ସପ୍ତାହରେ ଯାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବେ ଟିମ୍ଗୁଡ଼ିକ ଦୈନନ୍ଦିନ ଭିଭିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କରିବେ ଯେଉଁ ସହରଗୁଡ଼ିକରେ କୌଣସି ପ୍ରକାରର କରୁରୀକାଳୀନ ପଦକ୍ଷେପର ଆବଶ୍ୟକତା ଥିବ ସେ ସଂକ୍ୱାନ୍ତରେ ମଧ୍ୟ ସେମାନେ ମନ୍ତ୍ରଣାଳୟକୁ ଜଣାଇବେ କୋଭିଡ୍ ହସ୍କିଟାଲ୍ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଷୋଡ଼ଶ ବୈଠକରେ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତିର ସମୀକ୍ଷା କରାଯାଇଛି ମନ୍ତ୍ରୀମାନଙ୍କ ଗୋଷୀର ଚେୟାରମ୍ୟାନ୍ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ଭାରତର ସ୍ଥିତି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିଛି ତେବେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି ବୈଠକରେ ଦେଶର ସ୍ପାସ୍ଥ୍ୟ ମୌଳିକ ଢାଞ୍ଚାର ମଧ୍ୟ ସମୀକ୍ଷା କରାଯାଇଛି

ବୈଠକ ସମୟରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତ୍କଳନାରେ ଭାରତର ସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ପରିସ୍ଥିତିରେ ଘଟିଥିବା ଉନ୍ନତି ବିଷୟରେ ଏଥିରେ ଉଲ୍ଲେଖ କରାଯାଇଥିଲା

ପଞ୍ଚମ କ୍ଷମତାପନ୍ନ ଗୋଷ୍ଠୀ ଚେୟାରମ୍ୟାନ୍ ପରମେଶ୍ୱରନ୍ ଆୟାର୍ କଟକଣା ଲାଗୁ ଯୋଗୁଁ ଲୋକମାନଙ୍କ ପାଇଁ ଉପୁଜିଥିବା ଅସୁବିଧାର ଦୂରିକରଣ ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜଣାଇଥିଲେ ଆଇସିଏମ୍ଆର୍ର ଡକ୍ଟର ରମଣ ଗଙ୍ଗା ଖେଦକର ପରୀକ୍ଷାଗାରଗୁଡ଼ିକର ସ୍ଥିତାବସ୍ଥା ପରୀକ୍ଷାଗାରଗୁଡ଼ିକର ସଂଖ୍ୟାବୃଦ୍ଧି ଓ ବିଭିନ୍ନ ଔଷଧ ଉପରେ ଅଧ୍ୟୟନର ସ୍ଥିତାବସ୍ଥା ସଫକ୍ରାନ୍ତରେ ତଥ୍ୟ ଦେଇଥିଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଅନ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ

ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ସେମାନଙ୍କୁ ସ୍ୱଦେଶ ଅଣାଯିବ ଯେଉଁ ବ୍ୟକ୍ତିମାନେ ସ୍ୱଦେଶ ଫେରିବା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ସ୍ଥାନୀୟ ଭାରତୀୟ ଦୂତାବାସ କିମ୍ବା ହାଇକମିଶନରେ ପଞ୍ଜିକୃତ ହେବାକୁ ପଡ଼ିବ ଲୋକମାନେ ଏୟାର୍ ଇଣ୍ଡିଆ ଓ୍ୱେବ୍ସାଇଟ୍ରୁ ଟିକେଟ୍ ବୁକ୍ କରିପାରିବେ ବ୍ୟବସାୟୀକ ବିମାନ ଚଳାଚଳ ଆରମ୍ଭ ହେବା ପର୍ଯ୍ୟନ୍ତ ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ର ସମ୍ପ୍ରସାରଣ ପାଇଁ ସରକାର ଘୋଷଣା କରିଥିଲେ

ରେଲଓ୍ବେ ଇସେନ୍ସିଆଲ୍ କମୋଡିଟି କୋଭିଡ୍ ନାଇଷ୍ଟିନ୍ କଟକଣା ସମୟରେ ଭାରତୀୟ ରେଳବାଇ ଏହାର ମାଲପରିବହନ ଓ ପାର୍ସଲ ସେବା ଜରିଆରେ ଦେଶରେ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଣକୁ ନିଶ୍ଚିତ କରିବା ଉଦ୍ୟମ ଜାରି ରଖିଛି ଦେଶରେ କଟକଣା କୋହଳ ହେବା ସହିତ ରେଳବାଇର ମାଲ ପରିବହନ ସେବାରେ ବୃଦ୍ଧି ଘଟିଛି

ଏକ ବିବୃତ୍ତିରେ ମନ୍ତ୍ରଶାଳୟ କହିଛି ଏହି ଯୋଜନାରେ କ୍ଷୁଦ୍ର ଜଳସେଚନ ବୈଷୟିକଜ୍ଞାନ ସହାୟତାରେ କୃଷି କ୍ଷେତ୍ରରେ କଳର ସଦୂପଯୋଗ ପ୍ତି ଆଲୋକପାତ କରାଯାଉଛି ଯୋଜନାରେ ସିଅନ କଳସେଚନକୁ ପ୍ରାଧାନ୍ୟ ଦିଆଯାଉଛି ସିଞ୍ଚନ ଜଳସେଚନ ବ୍ୟବସ୍ଥା କେବଳ କଳ ସଞ୍ଚୟ କରିବ ତା ନୃହେଁ ଏହା ମଧ୍ୟ ସାର ଓ ଶ୍ରମିକ ବାବଦ ଖର୍ଚ୍ଚ ତଥା ଅନ୍ୟାନ୍ୟ ଖର୍ଚ୍ଚକୁ କମ୍ କରିବ ଯୋଜନା ମଧ୍ୟରେ ସ୍ଥାନ ପାଇଥିବା ହିତାଧିକାରୀମାନଙ୍କୁ ରାଜ୍ୟ ସରକାରମାନେ ଚିହ୍ରଟ କରିଛନ୍ତି ଓ କିଛି ହିତାଧିକାରୀଙ୍କ ଅର୍ଥ ପ୍ରଦାନ ପ୍ରକ୍ୟିୟା ଆରମ୍ଭ ହୋଇଯାଇଛି

ରାଜ୍ୟଗୁଡ଼ିକୁ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣରେ ସାହାଯ୍ୟ କରିବା ଏହି ପାର୍ଷି ଗଠନର ମୂଳ ଲକ୍ଷ୍ୟ

ମାଲେ ସ୍ଥିତ ଭାରତୀୟ ହାଇକମିଶନ୍ ସହ ସମନ୍ୱୟରେ ସେହି ଲୋକମାନଙ୍କୁ ସ୍ୱଦେଶ ଅଣାଯାଇଛି

ଭାରତୀୟ ନୌ ଜାହାଜ ଆଇଏନ୍ଏସ୍ ଜଳାସ୍ୱ ତିନିଥର ମାଳଦୀପରୁ ଭାରତୀୟମାନଙ୍କୁ ଆଶିଥିବା ବେଳେ ଆଇଏନ୍ଏସ୍ ମଗର ଗୋଟିଏଥର ଯାଇ ଲୋକମାନଙ୍କୁ ଆଶିଛି

ଗତ ମାସରେ ଏୟାର୍ ଇଣ୍ଡିଆର ଦୁଇଟି ବିମାନର ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଥିଲା ଓ ଚଳିତ ମାସ ଶେଷ ଆଡ଼କୁ ଆଉ ତିନୋଟି ବିମାନ ସେଠାକୁ ଚଳାଚଳ କରିବ

ପିଏମ୍ କେଦାରନାଥ ରିଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ମଠ ବିକାଶ ଓ ପୁନନିର୍ମାଣ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ସହ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି କେଦାରନାଥ ମଠର ପୁନନିର୍ମାଣ ପାଇଁ ତାଙ୍କର ବିଜନ ବିଷୟ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ରାଜ୍ୟ ସରକାର କେଦାରନାଥ ଓ ବଦ୍ରିନାଥ ଭଳି ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ ମୂଳକ ପ୍ରକଳ୍ପର ଡିଜାଇନ୍ ଏଭଳି ଭାବେ କରିବା ଉଚିତ୍ ଯାହା ଦୀର୍ଘସ୍ଥାୟୀ ଓ ପରିବେଶ ଉପଯୋଗୀ ହେବ ଏବଂ ପାରିପାର୍ଶ୍ୱିକ ବାତାବରଣର ଅନୁକୂଳ ରହିବ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବର୍ତ୍ତମାନ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ ଧାର୍ମିକ ସ୍ଥଳୀଗୁଡ଼ିକୁ ଗସ୍ତ କରୁନଥିବାରୁ ପଡ଼ିରହିଥିବା କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପର୍ଣ୍ଣ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତେବେ ନିର୍ମାଣ କାର୍ଯ୍ୟ ସମୟରେ ସାମାଜିକ ଦୂରତା ଭଳି ନିୟମଗୁଡ଼ିକର ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି